ଅଣକଟ୍ରେସ ଓ ଅଣ ବିଜେପି ସଂଘୀୟ ସମ୍ମ୍ୟୁଖ୍ୟ ଗଠନ ଲାଗି ଟିଆରଏସ୍ ମୁଖ୍ୟ ଚନ୍ଦ୍ରଶେଖର ରାଓ ନେତୃତ୍ୱ ନେଉଛନ୍ତି

ଗୌତମ ବୁଦ୍ଦ ଓ ବୌଦ୍ଧଧର୍ମର ବିଭିନ୍ନ ଦେବାଦେବୀଙ୍କର ବିଶାଳ ସ୍ଥାପତ୍ୟଭରା ଲଳିତଗିରି ପ୍ରତ୍ନତାତ୍ତିକ ସଂଗ୍ରହାଳୟକୁ ମଧ୍ୟ ଶ୍ରୀ ମୋଦି ଲୋକାର୍ପିତ କରିବେ ଭୁବନେଶ୍ୱରର ଆଇଆଇଟିଠାରେ ଆୟୋଜିତ ଏକ ଉତ୍ସବରେ ଶ୍ରୀମୋଦି ପାଇକ ବିଦ୍ରୋହ ସ୍କାରକୀ ଡାକଟିକଟ ଓ ଏକ ମୁଦ୍ରା ମଧ୍ୟ ଉନ୍କୋଚନ କରିବେ

ପିଏମ ଅପୋଜିସନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ନେତୃତ୍ୱରେ ବିରୋଧୀ ଦଳ ଗୁଡିକର ପ୍ରସ୍ତାବିତ ମହାମେଣ୍ଟକୁ ତିଷ୍ଠି ରହିବା ପାଇଁ ଏକ ବ୍ୟକ୍ତିଗତ ଉଦ୍ୟମ ବୋଲି କହି ସମାଲୋଚନା କରିଛନ୍ତି ସେ କହିଛନ୍ତି ସେମାନଙ୍କର ଏହି ପ୍ରସ୍ତାବିତ ମେଣ୍ଟ ଆଦର୍ଶ ଭିଭିକ ମେଣ୍ଟ ନୁହେଁ କେବଳ କ୍ଷମତା ହାତେଇବା ପାଇଁ ଏକ ପ୍ରୟାସ ଲୋକମାନଙ୍କର ହିତସାଧନ ସେମାନଙ୍କର ଲକ୍ଷ୍ୟ ନୁହେଁ ମଧ୍ୟ ଓ ଉତ୍ତର ଚେନ୍ନାଇ ମଦୁରାଇ ତିରୁଚିରାପଲ୍ଲୀ ଏବଂ ଥିରୁଭାଲୁର୍ ର ବିଜେପି ବୁଥସ୍ତରୀୟ କର୍ମୀମାନଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ କଥାବାର୍ତ୍ତା କଲାବେଳେ ଶ୍ରୀ ମୋଦି କହିଛନ୍ତି କଂଗ୍ରେସ ଓ ଡିଏମ୍କେ ମଧ୍ୟରେ ଅତୀତର ତୀକ୍ତ ସମ୍ପର୍କକୁ କେହି ଭୁଲି ନାହାନ୍ତି କିନ୍ତୁ ଆଜି ସେମାନେ ଏକାଠି ହେବାକୁ ଚାହୁଁଛନ୍ତି ସେମାନଙ୍କର ଏହି ମେଣ୍ଟକୁ ଧନିକ ବଂଶବାଦର ଏକ କ୍ଲବ ବୋଲି ବର୍ଷ୍ଣନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ସେମାନେ କେବଳ ପାରିବାରିକ କ୍ଷମତା ପାଇଁ ପ୍ରତିଶ୍ରତି ଦେଇପାରିବ

ଏହି ବର୍ଷ ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟବୀମା ଯୋଜନା ଆରମ୍ଭ କରାଯାଇଛି

ପଲିଟିକ୍କ ତେଲେଙ୍ଗନା ସିଏମ୍ ତେଲେଙ୍ଗନା ରାଷ୍ଟ୍ରସମିତି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଆଜି ଭୁବନେଶ୍ୱରଠାରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବେ ଆଞ୍ଚଳିକ ଦଳଗୁଡିକୁ ନେଇ ଅଶକଂଗ୍ରେସ ଓ ଅଶବିଜେପି ସାମ୍ମୁଖ୍ୟ ଗଠନ କରିବା ଉଦ୍ଦେଶ୍ୟରେ ଏହି ଦୂଇ ନେତା ସାକ୍ଷାତ କରିବାକୁ ଯାଉଛନ୍ତି ଶ୍ରୀ ରାଓ ଆସନ୍ତାକାଲି ସନ୍ଧ୍ୟାରେ ପଣ୍ଟିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିବେ ଜାତୀୟ ରାଜନୀତିରେ ଗୁଣାତ୍ମକ ପରିବର୍ତ୍ତନ ଆଣିବା ଲକ୍ଷ୍ୟରେ ଏକ ସଂଘୀୟ ସାମ୍ମୁଖ୍ୟ ଗଠନ ପାଇଁ ଶ୍ରୀ ରାଓ ଉଭୟ ମୁଖ୍ୟମନ୍ତ୍ରୀଙ୍କ ସହ କଥାବାର୍ତ୍ତା କରିବାର ଆଶା କରାଯାଉଛି କୋଲକତାରୁ ଶ୍ରୀ ରାଓ ଦିଲ୍ଲୀଯିବେ ଏବଂ ସେଠାରେ ସେ ବହୁଜନ ସମାଜପାର୍ଟି ମୁଖ୍ୟ ମାୟାବତୀ ଓ ସମାଜବାଦୀ ପାର୍ଟି ମୁଖ୍ୟ ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କୁ ଭେଟି ଏହି ସାମ୍ମଖ୍ୟ ଗଠନ ବିଷୟରେ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ଓ ଅନେକ କେନ୍ଦ୍ର ମନ୍ତ୍ରୀଙ୍କୁ ଆସନ୍ତା ବୁଧବାର ଦିନ ଶ୍ରୀ ରାଓ ସାକ୍ଷାତ କରିବାର କାର୍ଯ୍ୟସଚୀ ରହିଛି ସିଟ୍ ସେୟାରିଂ ବିହାରରେ ଆଗାମୀ ଲୋକସଭା ନିର୍ବାଚନ ପାଇଁ ଏନ୍ଡିଏର ଅଂଶୀଦାର ଦଳ ବିଜେପି ଜନତାଦଳ ୟୁନାଇଟେଡ୍ ଓ ଲୋକ ଜନଶକ୍ତି ପାର୍ଟି ମଧ୍ୟରେ ଆସନ ବୁଝାମଣା ଚୂଡ଼ାନ୍ତ ହୋଇଛି

ବିଜେପି ଅଧ୍ୟକ୍ଷ ଅମିତ ଶାହା ଜେଡିୟୁ ସଭାପତି ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ଏଲ୍ଜେପି ମୁଖ୍ୟ ରାମବିଳାସ ପାଶ୍ୱାନ ଆଜି ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ମିଳିତ ଭାବେ ଏହା ଘୋଷଣା କରିଛନ୍ତି ପରେ ଶ୍ରୀ ଶାହା କହିଛନ୍ତି ରାମବିଳାସ ପାଶ୍ୱାନଙ୍କୁ ରାଜ୍ୟସଭା ଟିକେଟ୍ ଦିଆଯିବ ସେ କହିଛନ୍ତି କେଉଁ ଦଳ କେଉଁ ଆସନରୁ ପ୍ରତିଦ୍ୱନ୍ଦିତା କରିବ ତାହା ଖୁବ୍ଶୀଘ୍ର ଘୋଷଣା କରାଯିବ

ରାମବିଳାସ ପାଶ୍ୱାନ କହିଛନ୍ତି ସମ୍ମାନଜନକ ଆସନ ବୁଝାମଣା ସ୍ୱତ୍ରକୁ ନେଇ ସେ ଖୁସି ଅଛନ୍ତି ଏବଂ ତିନୋଟିଯାକ ଦଳ ଏନ୍ଡିଏର ବିଜୟ ପାଇଁ ମିଳିମିଶି କାମ କରିବେ

ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନର ବୈଜ୍ଞାନିକ ଓ ଉଚ୍ଚସ୍ତରୀୟ ପ୍ରତିରକ୍ଷା ଅଧିକାରୀମାନେ ଏହି ପରୀକ୍ଷଣର ଗତିବିଧିକୁ ତଦାରଖ କରିଥିଳେ

ଏହି କ୍ଷେପଶାସ୍ତ ଉଭୟ ପାରମ୍ପରିକ ଓ ଅଣପାରମ୍ପାରିକ ପରମାଣୁ ଅସ୍ତ୍ର ବହନ କରିବାର କ୍ଷମତା ରଖିଛି

ଆଜି ସକାଳେ ରାସ୍ତା ପରିଷ୍କାର ଦେଖା ନ ଯିବାର କାରଣରୁ ଗାଡି ଚାଳକମାନେ ଗାଡି ଚଳାଇବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ ହରିଅଣା ଓ ପଞ୍ଜାବରେ ଅଧିକାଂଶ ସ୍ଥାନରେ ଶୀତ ଲହରୀ କ୍କାରି ରହିଥିବାରୁ କର୍ଷ୍ଣାଲଠାରେ ପାରଦ ଜିରୋ ଡିଗ୍ରୀକୁ ଖସି ଆସିଛି ରାଜସ୍ଥାନରେ ହାଡଭଙ୍ଗା ଶୀତ କାରଣରୁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି

ଇଣ୍ଡୋନେସିଆର ଜାତୀୟ ଦୁର୍ବିପାକ ସଂସ୍ଥାର ମୁଖପାତ୍ର କହିଛନ୍ତି ମୃତକମାନଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି

ସାଇକେଲିଂ ରିରେକଡ ଭାରତୀୟ ମହିଳା ବେଦାଙ୍ଗୀ କୁଲକର୍ଣ୍ଣି ଏସିଆର ଦ୍ରତତମ ସାଇକେଲ ଯୋଗେ ବିଶ୍ୱ ପରିଭ୍ରମଣକାରୀ ହୋଇଛନ୍ତି

ଆଜି ବଡିଭୋର୍ ସମୟରେ କୋଲାକତାଠାରେ ପହଞ୍ଚୁଛନ୍ତି

ଜୁଲାଇ ମାସରେ ପର୍ଥର୍ ସେ ତାଙ୍କର ସାଇକେଲ ଯାତା ଆରମ୍ଭ କରିଥିଲେ